ମହାତ୍ମା ଗାକ୍ଷୀ ଓ ଦକ୍ଷିଣ ଆଫ୍ରିକା ମଧ୍ଧରେ ଅତୁଟ ସଂପର୍କ ରହିଆସିଛି

ପ୍ରତିଯୋଗିତାରେ ଉଭୟ ଦଳଗତ ଓ ବ୍ୟକ୍ତିଗତ ମୁକାବିଲା ହେବ

ଚଳିତ ବର୍ଷ ଏହି ଶୀତ ରେକର୍ଡ଼ ଭାଙ୍ଗିଛି

ବିଶେଷକରି ଉଉର ଓଡ଼ିଶାରେ ପ୍ରବଳ ଶୀତ ଅନୁଭୂତ ହେବ